ଏହି ଶିକ୍ଷାନୀତିରେ ସମସ୍ତଙ୍କ ପାଇଁ ଶିକ୍ଷା ସମାନତା ଗୁଣସମ୍ପନ୍ଧ ସହଜ ଶିକ୍ଷା ଏବଂ ପାରଦର୍ଶିତାକୁ ଅଗ୍ରାଧିକାର ଦିଆଯାଇଛି

ପ୍ରାର ଶିକ୍ଷା ପାଇଁ ଏକ ଜାତୀୟ ପାଠ୍ୟଖସଡ଼ା ଏବଂ ଶିକ୍ଷାନୀତି ପ୍ରସ୍ତତ ପାଇଁ ଏନ୍ସିଇଆର୍ଟିକୁ ଦାୟିତ୍ୱ ଦିଆଯାଇଛି ପ୍ରାକ୍ ବିଦ୍ୟାଳୟରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ପିଲାମାନଙ୍କୁ ମୁଖ୍ୟ ଶିକ୍ଷାସ୍ରୋତରେ ସାମିଲ୍ କରାଇବା ସହ ଉଭୟ ଔପଚାରିକ ଏବଂ ଅନୌପଚାରିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଛି ଏହି ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ଅଗ୍ରାଧିକାର ଦିଆଯିବା ସହିତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ପୁସ୍ତକ ପ୍ରସ୍ତୁତ କରାଯିବ ବୋଲି କ୍ଷଣାପଡ଼ିଛି ବିଶେଷ ଭାବରେ ନୂଆ ଶିକ୍ଷାନୀତିରେ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି

ସେଗୁଡ଼ିକ ହେଉଛି ଜାତୀୟ ଉଚ୍ଚତର ଶିକ୍ଷା ନିୟାମକ ପରିଷଦ ସାଧାରଣ ଶିକ୍ଷା ପରିଷଦ ଉଚ୍ଚତର ଶିକ୍ଷା ଅନୁଦାନ ପରିଷଦ ଏବଂ କାତୀୟ ମାନ୍ୟତା ପ୍ରଦାନ ପରିଷଦ ନ୍ନଆ ଶିକ୍ଷା ବ୍ୟବସ୍ଥାରେ ପୂର୍ବଭଳି ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥକ ସହାୟତା ସହ ମୁକ୍ତ ଏବଂ ଦୂର ଶିକ୍ଷା ବ୍ୟତୀତ ଅନ୍ଲାଇନ୍ ଓ ଡିକିଟାଲ୍ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଏହି କ୍ୟାବିନେଟ୍ ବୈଠକରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରଶାଳୟର ନାମ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରଶାଳୟ କରାଯାଇଛି ଜାତୀୟ ଶିକ୍ଷାନୀତି କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଣୀତ ନୂଆ ଜାତୀୟ ଶିକ୍ଷାନୀତି ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ନୃତନ ସୁଯୋଗ ସୃଷ୍ଟି କରିବ ବୋଲି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନକ୍ମା ଅଖ୍ତର୍ କହିଛନ୍ତି ସେ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ପ୍ରାରମ୍ଭକ ସ୍ତରରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଥିବାରୁ ଏହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ ଦିଗରେ ଅଧିକ ସୁଯୋଗ ଯୋଗାଇ ଦେବ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟସ୍ଥଳ ସହଜରେ ସ୍ଥିର କରିପାରିବ ବୋଲି ପ୍ରଫେସର ଅଖ୍ତର୍ କହିଛନ୍ତି ଭାରତର ଶିକ୍ଷା ପ୍ରତି କ'ଣ ଆଭିମୁଖ୍ୟ ରହିଛି ତାହା ଏହି ନୃତନ ଶିକ୍ଷାନୀତିରେ ପ୍ରତିଫଳିତ ହୋଇଥିବା ସେ କହିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଯୁଦ୍ଧ ବିମାନକୁ ସ୍ୱାଗତ କରି ଦେଶର ସାମରିକ ଇତିହାସରେ ଏକ ନୂଆ ଯୁଗର ମାରନ୍ତ ହୋଇଥିବା ଟ୍ୱିଟ୍ କରିଛନ୍ତି ସେ କହିଛନ୍ତି ଏହି ବହୁମୁଖୀ ଯୁଦ୍ଧ ବିମାନଗୁଡ଼ିକ ଭାରତୀୟ ବିମାନ ବାହିନୀର ଦକ୍ଷତା ବହୁମାତ୍ରାରେ ବୃଦ୍ଧି କରିବ ପ୍ରତିରକ୍ଷା ମନ୍ତ୍ରୀ ଏହି ଅବସରରେ ଭାରତୀୟ ବିମାନ ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ଠିକ୍ ସମୟରେ ଭାରତୀୟ ବିମାନ ବାହିନୀର କ୍ଷମତା ବୃଦ୍ଧି ପାଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିମାନଗୁଡ଼ିକ ଭାରତରେ ଆସି ପହଞ୍ଚିବା ସହିତ ଭାରତୀୟ ବିମାନ ବାହିନୀର ଲଢ଼ୁଆ କ୍ଷମତା ଆହୁରି ଅଧିକ ଶକ୍ତିଶାଳୀ ହୋଇଛି ଓ ଦେଶ ପାଇଁ ଯେକୌଣସି ବିପଦର ମୁକାବିଲା କରିବାକୁ ଭାରତର ଶକ୍ତିରେ ବୃଦ୍ଧି ଘଟିଛି

ସଂସ୍କୃତରେ ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦୀ କହିଛନ୍ତି ଦେଶର ସୁରକ୍ଷା ଭଳି ପୁଣ୍ୟ କାର୍ଯ୍ୟ ସଂକଳ୍ପବଦ୍ଧତା ଓ ପ୍ରତିଜ୍ଞା ଆଉ କିଛି ନାହିଁ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷର୍ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର୍ ମିଳିଥିବା ତଥ୍ୟକ୍ ଆଧାର କରି ଏହି ନିଷ୍ପଭି ନିଆଯାଇଛି

ସ୍ୱାଧୀନତା ଦିବସ ସମାରୋହ ପାଳନ ସମୟରେ ସାମାଜିକ ଦୂରତ୍ୱ ସହ ମାସ୍କ ବ୍ୟବହାର କରିବାକୁ ପଡ଼ିବ ବୋଲି ଏଥିରେ କୁହାଯାଇଛି

ଏହି ସମୟ ମଧ୍ୟରେ ବନ୍ଦେ ଭାରତ ମିଶନ୍ ଅଧୀନରେ ଯାତ୍ରୀମାନେ ବିଦେଶ ଯାତ୍ରା କରିପାରିବେ

ଜେଲ୍ରେ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେନେଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି